ସାଧାରଣ ଜନତାଙ୍କ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ସମ୍ମର୍ଶ୍ର୍ଣ ବିଫଳ ବୋଲି କହିଲେ କେନ୍ଦ୍ରମନ୍ତୀ ପ୍ରତାପ ଷଡଙ୍ଗୀ

ରାଜ୍ୟରେ ଆଶାଜନକଭାବେ ହ୍ରାସପାଉଛି କରୋନା ସଂକ୍ରମଣ

ପରୀ ହତ୍ୟା ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା

ହେଲେ ଅପରାଧୀମାନେ ଖୋଲାଖୋଲି ବୁଲ୍ଥିଲେ ମଧ୍ଧ ପୋଲିସ ଅଧିକାରୀମାନେ ସେମାନଙ୍କୁ ଧରୁ ନାହାନ୍ତି ନାଁକୁ ମାତ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଉଛି କିନ୍ତୁ ଫଳ ଶୂନ୍ ରହୁଛି

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ଦାସ ଏହା କହିଛନ୍ତି ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ବଉି ନେଇଛି ସେହି ଆଧାରରେ ରାଜ୍ୟରେ ପରୀକ୍ଷା କରାଯିବ ତେଶ୍ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୃହେଁ ନବମର୍ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସବୁପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି ଖୁବ୍ଶୀଘ୍ର ନିଷ୍ବତ୍ତି ଜଣାଇ ଦିଆଯିବ ବୋଲି ମନ୍ତୀ ଶୀ ଦାସ ସ୍ଚନା ଦେଇଛନ୍ତି

କଟକ ଝାରସୁଗୁଡା କକ୍ଷମାଳ ଏବଂ ସୋନପୁରରେ ସାମାନ୍ୟରୁ ମଧ୍ଧମ ଧରଣର କୁହୁଡି ଅନୁଭ୍ରତ ହେବ